ଅନ୍ୟ ପକ୍ଷରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଥିବା ଜଣାପଡ଼ିଛି କଳାହାଣ୍ଡି ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଭଳି ପରିସ୍କିତି ସୃଷି ହୋଇଛି

ତେବେ ଦୁଇ ଦିନ ମଧରେ ଓଡ଼ିଶା ଉପକୁଳରେ ଆଉ ଏକ ଲଘ୍ୱଚାପର ସ୍ୟାବନା ଥିବା ପାଶିପାଗ ବିଭାଗ ଆକଳନ କରିଛି

ଗତବର୍ଷରେ ଗୁକ୍କାକ ନଦୀରେ ପ୍ରବଳ ବନ୍ୟା ଜଳ ଆସିବା ପରେ ପୋଲଟି ଭାଙ୍ଗି ଯାଇଥିଲା